ଇଭିଏମରେ ତ୍ତୁଟି ଯୋଗୁଁ କେତେକ ବୁଥରେ ଭୋଟଗ୍ରହଣ ବିଳମ୍ୟରେ ଆରମ୍ୟ ହୋଇଥିଲା

ଇଭିଏମ୍ ତ୍ରଟି ନେଇ ଗ୍ରାମବାସୀ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି

ପ୍ରଧାନମନ୍ତୀ ଓଡ଼ିଆ ଭାଷାରେ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବଜୀଉଙ୍କୁ ପ୍ରଶାମ କରିବା ସହ କେନ୍ଦ୍ରାପଡ଼ାର ବରପୁତ୍ରମାନଙ୍କୁ ସ୍କରଶ କରିଥିଲେ

ଆପଶମାନେ ମୋତେ ଆଶୀର୍ବାଦ କରନ୍ତୁ

ଲୋକମାନେ ପାଇପାରିବେ ବୋଲି ମୁଖ୍ୟମନ୍ତୀ କହିଛନ୍ତି

ଏଥପାଇଁ ଏହି ରୁଟ୍ରେ ଚଳାଚଳ କରୁଥିବା କେତେକ ଟ୍ରେନର ମାର୍ଗ ପରିବର୍ଉନ କରାଯିବ ସହ ଅନ୍ୟ କେତେକ ଟ୍ରେନକୁ ବାତିଲ କରାଯାଇଛି

ଗିରଫ ହୋଇଥିବା ଲୋକଙ୍ଙୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏସଡିପିଓ ସ୍ଚନା ଦେଇଛନ୍ତି